ବୈଠକରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଅଧ୍ଘକ୍ଷତା କରିଥିଲେ ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା

ବୈଠକରେ ନେଇ ଗଶମାଧ୍ଧମକୁ ଅଧିକ ସୂଚନା ଦେଇ ମୁଖ୍ଧ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତି କହିଛନ୍ତି

ଖ୍ରବ୍ ଶୀଘ୍ର ଚାଷୀଙ୍କ ଏହି ଫୋନ ଯୋଗାଇ ଦିଆଯିବ

ଶ୍ରମିକ ଅଧିକାର ମଞ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ଅରବିନ୍ଦମ୍ ଡାକୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାର ଦାଦନ ସମସ୍ୟା ନିରାକରଶ ପାଇଁ ବିଭିନ୍ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରିଛନ୍ତି

ହରଭଙ୍ଗା ବ୍ଲକର ପାଣିଘେରା ବୁଲୁରା ରାଉତପଡା ମାଝିସାହି ମଲ୍କିକପଡା ବୂହସ୍ସତିପୁର ଗ୍ରାମର ପ୍ରତ୍ୟେକ ପରିବାରଙ୍କୁ ଖାଦ୍ୟସାମଗ୍ରୀ ଓ ପଲିଥିନ୍ ପ୍ରଦାନ କରାଯାଇଛି

ଗ୍ରହଶ ସମୟରେ ଚନ୍ଦ୍ର ରକ୍ତବର୍ଶ୍ୱ ଧାରଶ କରିବେ

ଏହାପରେ ସକାଳ ଧ୍ରପ ସମ୍ମନୁ ହୋଇଥିଲା

ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି

ଶ୍ରୀସତ୍ୟସାଇ ସେବା ସମିତି ପକ୍ଷରୁ ଗୁରୁ ପୂର୍ଶ୍ରିମା ଉସ୍ବ ପାଳିତ ହୋଇଥିଲା ସମିତିର ସଦସ୍ୟମାନେ ଏକତ୍ରିତ ହୋଇ ଗୁରୁ ବନ୍ଦନା କରିବା ସହ ଭଗବାନ ଶ୍ରୀସତ୍ୟସାଇ ବାବାଙ୍କର ପୂଜାର୍ଚ୍ଚନା କରିଥିଲେ